ଏହିସବୁ ସ୍ଥାନଗୁଡିକ ଚିହ୍ବଟ ପାଇଁ ମୁମ୍ୟାଇସ୍ଥିତ ଆଇଆଇଟିର ସହଯୋଗ ନିଆଯିବ

ଆବଶ୍ୟକ ହେଲେ ସେହି ସବୁ ଅଅଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି

ଆଜି ଅନୁଷ୍ଠିତ ବିପର୍ଯ୍ୟୟ ପ୍ରଶମନ ଦିବସ ବୈଠକ ଅବସରେ ସ୍ୱତନ୍ତ ରିଲିଫ କମିଶନର ଏହି ସ୍ଚନା ଦେଇଛନ୍ତି

ଉଜୁଡି ଯାଇଥିଲା ଘରଦ୍ୱାର

ଆଜି ମଧ୍ଧ ମନରୁ ଲିଭିନି ସେହି ଦୁଖଦ ସ୍ବତି

ହାତୀଗୁଡିକ ଅମଳ ଅପେକ୍ଷାରେ ଥିବା ଧାନ ଖାଉଥିବାବେଳେ ସେମାନଙ୍କୁ ଘଉଡାଇବା ସମୟରେ ସେମାନେ ଆକ୍ରମଶ କରିଥିଲେ

ତେବେ ଏହି ସବୁ ଡିନାମାଇଟ୍ ସ୍ଚାନୀୟ ଅଞ୍ଚଳରେ ଚାଲିଥିବା ଚୋରା କୋଇଲା ଖଶି କିୟା ପଥର କୁଆଁରୀରେ ପଥ ଫଟାଇବା ପାଇଁ ମାଫିଆମାନେ ଆଶି ରଖିଥିବା ସନେହ କରାଯାଉଛି

ମଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜୟପୁର ମୁଖ୍ୟରାସ୍ତା ସହର ଠାରୁ ଚାରି କିଲୋମିଟର ଦିରରେ ଥିବା ଚମ୍ମାଖାରୀ ଗ୍ରାମର ରାମ ପ୍ରସାଦ ରାକୁ ସକାଳେ ଏକ ଦେଶୀ ଡଙ୍ଗାରେ ସତୀଗୁଡା ଜଳଭଣ୍ଡାରରେ ମାଛ ଧରିବା ପାଇଁ ଯାଇଥିଲେ